ମାଓ ସଂଗଠନକୁ ବିଭିନ୍ନ ସୂଚନା ଦେବା ସହ ସଂପୃକ୍ତ ଅଂଚଳରେ ମାଓବାଦୀ କାଯ୍ୟକଳାପର ପ୍ରସାର ପାଇଁ ମଧ୍ୟ ଏମାନଙ୍ଙ ସକ୍ରିୟ ଭୂମିକା ରହିଛି ବୋଲି ଏସପି ଶ୍ରୀ ସିଂ କହିଛନ୍ତି

ଏହା ବ୍ୟତୀତ ପୂର୍ବତନ କେନ୍ଦ୍ର ମନ୍ତୀ ଚନ୍ଦ୍ର ଶେଖର ସାହୁଙ୍କୁ ଉପସଭାପତି ଭାବେ ଏବଂ ବିକ୍ରମ ପଶ୍ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି କେନ୍ଦୁଝର ଜିଲ୍ଲାର ସଭାପତି ଆଶିଷ ଚକ୍ରବର୍ତୀଙ୍କୁ ଏହି ପଦବୀର୍ ଅବ୍ୟାହତି ଦିଆଯାଇ ତାଙ୍କ ସ୍ତାନରେ ବିମ୍ଯାଧର ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି

ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ଏକ ଟ୍ରକରେ ଯଶୋଦାକୁ ସାତକୋଶିଆ ନିଆଯାଇଛି ଏଥିପାଇଁ ଅନ୍ୟ ହାତୀ ମଧ୍ଧ ଯିବେ ଯଶୋଦା ଉପରେ ରହି ସୁନ୍ଦରୀ ଉପରେ ନକର ରଖାଯିବ